ରାକ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ଶାସକଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ଓ ଦେବୀ ପ୍ରସାଦ ମିଶ୍ର ବିଦ୍ୟାଳୟ ବନ୍ଦ ନେଇ ଉଦ୍ବେଗ ପ୍ରକାଶ କରିଥିବାବେଳେ ଏହି ପ୍ରସଙ୍ଗରେ ଆକି ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧି ସଦସ୍ୟମାନେ ଅଡି ବସିଥିଲେ